ତାଙ୍କର ବିୟୋଗରେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି

ଏବଂ କେରଳରେ ଭିଷଣ ବର୍ଷା ଓ ବନ୍ୟାର ପ୍ରକୋପ ଜାରି ରହିଛି

ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ମନ୍ତ୍ରଣାଳୟକୁ କହିଛନ୍ତି ବାଜପେୟୀ ଡେଥ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଜି ସନ୍ଧ୍ୟାରେ ନ୍ନଆଦିଲ୍ଲୀରେ ଇହଲୀଳା ସମ୍ଭରଣ କରିଛନ୍ତି

ପ୍ରଧାନମନ୍ତ୍ରୀ ଭାବେ ଅଟଳବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳକୁ ଦେଶ ଅନେକ ଦଶନ୍ଧି ପର୍ଯ୍ୟନ୍ତ ମନେ ରଖିବ

ତାଙ୍କ କାର୍ଯ୍ୟକାଳରେ ଜାତୀୟ ରାଜପଥଗୁଡ଼ିକର ବିକାଶ ଭଳି ବ୍ୟାପକ ମୌଳିକ ଡାଞ୍ଚା ପ୍ରକଚ୍ଚଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଥିଲା ମହିଳାମାନଙ୍କୁ କ୍ଷମତାପନ୍ନ କରିବା ଓ ସମାଜରେ ସମାନତା ଆଶିବାରେ ତାଙ୍କର ଭୂମିକା ଚିରସ୍କରଣୀୟ ହୋଇ ରହିବ ଅଟଳ ବିହାରୀ ବାଜପେୟୀ ଭାରତର ଦ୍ରତ ବିକାଶ ଓ ଏକ ସମୃଦ୍ଧ ତଥା ଶକ୍ତିଶାଳୀ ଭାରତ ଗଠନରେ ବିଶ୍ୱାସ କରୁଥିଲେ ସେ ଜଣେ ଦକ୍ଷ ଜାତୀୟ ସ୍ତରର ନେତା ବିଦ୍ୱାନ ରାଜନୀତିଜ୍ଞ ନିଶ୍ୱାର୍ଥପର ସମାଜସେବୀ ଦକ୍ଷବକ୍ତା କବି ସାହିତ୍ୟିକ ଏବଂ ସାୟାଦିକ ଥିଲେ

ତାଙ୍କର ନିଶ୍ୱାର୍ଥପର ଓ ଉତ୍ସର୍ଗୀକୃତ ସେବା ପାଇଁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା

ତାଙ୍କର ପିତା କ୍ରିଷ୍ଣବିହାରୀ ବାଜପେୟୀ ଓ ମାତା କ୍ରିଷ୍ଣା ଦେବୀ ଥିଲେ

କଲେଜ ଜୀବନରେ ସେ ରାଜନୀତି ବିଜ୍ଞାନ ଓ ଆଇନ୍ର ଛାତ୍ର ଥିବା ବେଳେ ବୈଦେଶିକ ବ୍ୟାପାର ପ୍ରତି ତାଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖା ଦେଇଥିଲା

ପରେ ଭାରତୀୟ ଜନସଂଘ ଭାରତୀୟ କନତାପାର୍ଟିକୁ ରୂପାନ୍ତରିତ ହୋଇଥିଲା

ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଜଣେ ପ୍ରକୃତ ଭାରତୀୟ କୁଟନୀତିଜ୍ଞ ଭାବେ ବର୍ଷ୍ଣନା କରି ତାଙ୍କର ନେତୃତ୍ୱ ଦୂରଦୃଷ୍ଟି ପରିପକ୍ୱତା ଓ ବାଗ୍ମିତା ତାଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନରେ ପହଞ୍ଚାଇଥିବାର କହିଛନ୍ତି ସେ କହିଛନ୍ତି ଅଟଳଜୀଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଖାଲି ସ୍ଥାନକୁ ଦେଶର ପ୍ରାୟ ସବୁ ବର୍ଗର ଲୋକ ଅନୁଭବ କରିବେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ତାଙ୍କର ଶୋକ ବାର୍ତ୍ତାରେ କହିଛନ୍ତି ଅଟଳବିହାରୀ ବାଜପେୟୀ କଣେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଥିଲେ ତାଙ୍କର ବିୟୋଗରେ ଭାରତ ଜଣେ ବହୁମୁଖୀ ପ୍ରତିଭାଙ୍କୁ ହରାଇଛି ବୋଲି ସେ କହିଛନ୍ତି ଶ୍ରୀ ନାଇଡୁ କହିଛନ୍ତି ବାଜପେୟୀଙ୍କର ଜୀବନ ଏକ ଖୋଲା ପୁସ୍ତକ ସଦୂଶ ଥିଲା ଓ ଯୁବ ରାଜନୀତିଜ୍ଞମାନଙ୍କ ପାଇଁ ସେ ସର୍ବଦା ପ୍ରେରଣାର ଉହ ହୋଇ ରହିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଶୋକ ବାର୍ଭାରେ କହିଛନ୍ତି ଦେଶ ତାଙ୍କର ପ୍ରିୟ ନେତାଙ୍କୁ ହରାଇଛି ଓ ତାଙ୍କର ବିୟୋଗରେ ଏକ ଯୁଗର ଅବସାନ ଘଟିଛି ସେ କହିଛନ୍ତି ବାଜପେୟୀଙ୍କର ଦକ୍ଷ ନେତୃତ୍ୱ ଏକବିଂଶ ଶତାବ୍ଦୀରେ ଏକ ଶକ୍ତିଶାଳୀ ସମୃଦ୍ଧ ତଥା ସାମୁହିକ ଭାରତର ମୂଳଦୁଆ ପକାଇଥିଲା ଶ୍ରୀ ମୋଦି କହିଛନ୍ତି ବାଜପେୟୀଙ୍କର ନୀତି ଭାରତର ପ୍ରତ୍ୟେକ ନାଗରିକଙ୍କ ହୃଦୟକୁ ଛୁଇଁଥିଲା ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ତାଙ୍କ ପାଇଁ ଏକ ବ୍ୟକ୍ତିଗତ ତଥା ଅପ୍ରରଣୀୟ କ୍ଷତି ତାଙ୍କ ସହ ସେ ବିତାଇଥିବା ମୁହର୍ତ୍ତଗୁଡ଼ିକ ଏବେ ତାଙ୍କ ପାଇଁ ସ୍କରଣୀୟ ହୋଇ ରହିଯାଇଛି ସେ କହିଛନ୍ତି ବାଜପେୟୀ ବିଜେପି କର୍ମୀମାନଙ୍କ ପାଇଁ ସର୍ବଦା ପ୍ରେରଣାର ଉହ ହୋଇ ରହିଛନ୍ତି ଓ ତାଙ୍କର ତୀକ୍ଷ୍କ ବୃଦ୍ଧି ଓ ଜ୍ଞାନ ପାଇଁ ସେ ଚିରସ୍କରଣୀୟ ହୋଇ ରହିବେ ଶ୍ରୀ ମୋଦି କହିଛନ୍ତି ଅଟଳବିହାରୀ ବାଜପେୟୀଙ୍କ ଅକ୍ସାନ୍ତ ଉଦ୍ୟମ ଓ ସଂଗ୍ରାମ ଯୋଗୁଁ ଭାରତୀୟ ଜନତାପାର୍ଟି ଆଜି ଏକ ଶକ୍ତିଶାଳୀ ଦଳ ଭାବେ ନିଜକୁ ପ୍ରତିଷ୍ଠିତ କରିଛି କ୍ୟାବିନେଟ୍ ବାଜପେୟୀ ଡେଥ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ବିୟୋଗ ପରେ କେନ୍ଦ୍ର କ୍ୟାବିନେଟ୍ର ଆଜି ସନ୍ଧ୍ୟାରେ ନ୍ତଆଦିଲ୍ଲୀରେ ଏକ ବୈଠକ ବସିବାକୁ ସ୍ଥିର ହୋଇଛି ଇସି ସମ୍ଭିଧାନ ସଂଶୋଦନ ବିନା ଏକ ସଂଗେ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ସମ୍ଭବ ନୁହେଁ ବୋଲି ମୁଖ୍ୟ ନିର୍ବାଚନ କମିଶନର ଓପି ରାଓତ୍ ଆଜି ପ୍ରନର୍ବାର ସ୍ୱଷ୍ଟିକରଣ ଦେଇଛନ୍ତି ଆକାଶବାଣୀକ୍ର ଏକ ସାକ୍ଷାତକାରରେ ସେ କହିଛନ୍ତି ଏକ ଆଇନ୍ଗତ ଢାଞ୍ଚା ପ୍ରସ୍ତତ ହେବା ଓ ଲୋକପ୍ରତିନିଧି ଆଇନ୍ରେ ସଂଶୋଧନ ହେବା ପରେ ଯାଇଁ ଏକ ସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇପାରିବ କେରଳ ରେନ୍ କେରଳର ବନ୍ୟା ପରିସ୍ଥିତି ଆହୁରି ଅଧିକ ଖରାପ ହୋଇପଡ଼ିଛି ଉତ୍ତରାଞ୍ଚଳ ଜିଲ୍ଲାଗୁଡ଼ିକରେ ଭୂସ୍କଳନ ଯୋଗୁଁ ବ୍ୟାପକ କ୍ଷତି ଘଟିଛି ଓ ଅନେକ ଲୋକ ପ୍ରାଣ ହରାଇଛନ୍ତି କେନ୍ଦ୍ରୀୟ କେରଳର ବହୁ ଜିଲ୍ଲା ବନ୍ୟାପ୍ଲାବିତ ହୋଇଛି ରାଜ୍ୟର ନଦୀଗୁଡ଼ିକର ଜଳ ପତନ ସର୍ବୋଚ୍ଚ ସ୍ତରକୁ ଛୁଇଁଛି

ହଜାର ହଜାର ଲୋକଙ୍କୁ ରିଲିଫ୍ ସିବିରଗୁଡ଼ିକୁ ସ୍ଥାନାନ୍ତରିତ କରାଯାଇଛି ଶନିବାର ପର୍ଯ୍ୟନ୍ତ ରାଜ୍ୟରେ ଭିଷଣ ବର୍ଷା ଓ କୋର୍ରେ ପବନ ବହିବା ବିଷୟରେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୃ ତ୍ୱରାନ୍ୱିତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ କହିଛନ୍ତି ସେ ମଧ୍ୟ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ଙ୍କ ସହ କଥାବାର୍ତ୍ତା କରିଛନ୍ତି

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ କ୍ୟାବିନେଟ୍ ସଚିବ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ ରାଜ୍ୟରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ସେନାବାହିନୀ ନୌବାହିନୀ ବିମାନବାହିନୀ ଉପକୂଳରକ୍ଷି ବାହିନୀ ଓ ଏନ୍ଡିଆର୍ଏଫ୍ ର ଅଧିକ ଯବାନ ଡଙ୍ଗା ଓ ହେଲିକେପୁର ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଖାଦ୍ୟ ପୁଡ଼ିଆ ଓ ପାନୀୟ କଳ ମଧ୍ୟ ଯୋଗାଇ ଦିଆଯାଇଛି

ଓଡ଼ିଶା ରେନ୍ ଓଡ଼ିଶାର ଦକ୍ଷିଣ ଭାଗ ଓ ପଶ୍ଚିମ ଭାଗରେ ଭିଷଣ ବର୍ଷା ହୋଇ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି କିଛି ସ୍ଥାନରେ ରେଳ ଲାଇନ୍ ବନ୍ୟା ଜଳରେ ବୁଡ଼ି ରହିଛି

ଶନିବାର ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ବିଷୟ ପାଣିପାଗ ବିଭାଗ ଅନୁମାନ କରିଛି ଦିଲ୍ଲୀ ଯମୁନା ଦିଲ୍ଲୀରେ ଯମୁନା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି

କର୍ଣ୍ଣାଟକା ରେନ୍ କର୍ଣ୍ଣାଟକରେ ଗତ କିଛିଦିନ ଧରି ବର୍ଷା ଲାଗି ରହିଥିବାରୁ ରାଜ୍ୟର ଉପକ୍ୱଳବର୍ତ୍ତୀ ଅଞ୍ଚଳ ଓ ଦକ୍ଷିଣ ଆଭ୍ୟନ୍ତରିଣ ଅଞ୍ଚଳରେ ସ୍ୱାଭାବିକ ଜୀବନଯାତ୍ରା ଅଚଳ ହୋଇ ପଡ଼ିଛି ଦକ୍ଷିଣ କନ୍ଦଡ୍ ଉଡ଼ୁପି ଚିକ୍ମାଗାଲୁର୍ ଏବଂ କୋଡାଗୁ କିଲ୍ଲା ଓ ହାସନ୍ ଏବଂ ସିମୁଗା ଜିଲ୍ଲାର କିଛି ଭାଗ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି